ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି

ବିଜୟରଂଜନ ସିଂ ବରିହା ରିପୁନାଥ ସେଠ୍ ସେହାଙ୍ଗିନୀ ଛୁରିଆ କିଶୋର ମହାନ୍ତି ଏବଂ ରାଧାରାଣୀ ପଣ୍ତା ପ୍ରମୁଖ ନିର୍ବାଚନ ରଣାଙ୍ଗନରେ ଅଛନ୍ତି

ଦୁଇଟିଯାକ ବୁଥ୍ରେ ଭୋଟ୍ ଗ୍ରହଣ କରାଯାଇଥିଲା

ଏଥପାଇଁ କଡା ସୁରକ୍ଷା ବ୍ୟବସ୍ତ୍ରା କରାଯାଇଛି

ମୃତ ପୁଲିଂ ସୁପରଭାଇଜରଙ୍କ ନାମ ସଂଯୁକ୍ତା ଦିଗାଲ ଓ ସେ ଗ୍ରାମ ରୋଜଗାର ସେବକ ଥିବା ଜଣାପଡିଛି

ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ଜଶାପଡିଛି ଏହି ଘଟଶାରେ ମଧ ମାଓବାଦୀଙ୍କ ହାତ ଥିବା ପୋଲିସ୍ ସନ୍ଦେହ କରୁଛି

ବିଭିନ୍ନ ସ୍ଥାନକୁ ଯାଉଥିବା ପୁଲିଂ କର୍ମଚାରୀମାନଙ୍କୁ ଅଧିକ ସୁରକ୍ଷା ଯୋଗାଇ ଦିଆଯାଉଛି

ଉଭୟ ନେତାଙ୍କ ରୋଡ୍ ଶୋ'ର ଏକଘଣ୍କା ପୂର୍ବର୍ ବିଭିନ୍ନ ସ୍ଚାନରେ ଏକପାଖୁଆ ଟ୍ରାଫିକ୍ ବ୍ୟବସ୍ଚା ଲାଗୁ କରାଯାଇଛି

ଫିକ୍ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି

ରାକ୍ୟ ବିଧାନସଭା ପରିସରରେ ଥିବା ପ୍ରତିମୂର୍ଭିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଞଳି ଅପ୍ପଶ କରିଛନ୍ତି